ରାଜ୍ୟସଭାରେ ବିଲ୍କୁ ଉପସ୍ଥାପନ କରି ଶ୍ରୀ ଶାହା କହିଛନ୍ତି ଏହି ବିଲ୍ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୃଦ୍ଧରେ ଉଦ୍ଦିଷ୍ଟ ବୋଲି ଯେଉଁ ଭ୍ରଲ୍ ଧାରଣା ସୃଷ୍ଟି କରାଯାଉଛି ତାହାର କୌଣସି ସତ୍ୟତା ନାହିଁ

ସେହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ହିନ୍ଦୁ ଶିଖ୍ ବୌଦ୍ଧ କୈନ ପାର୍ସି ଓ ଖ୍ରୀଷ୍ଟିଆନ୍ମାନେ ରହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଭୟକୁ ଦୂର କରିବା ପାଇଁ ଉଦ୍ୟମ ସ୍ୱର୍ପ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଏହି ବିଲ୍ ସେମାନଙ୍କ ସ୍ୱାର୍ଥରେ କୌଣସି ଆଞ୍ ଆଣିବ ନାହିଁ ଓ ଏନ୍ଡିଏ ସରକାର ସେମାନଙ୍କର ସାଂସ୍କୃତିକ ସାମାଜିକ ଓ ଭାଷାଗତ ଅଧିକାରକୁ ସଂରକ୍ଷିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଶ୍ରୀ ଶାହା କହିଛନ୍ତି ପାକିସ୍ତାନ ଆଫ୍ଗାନିସ୍ତାନ ଓ ବାଙ୍ଗଲାଦେଶ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ଧାର୍ମିକ ପ୍ରତାଡ଼ନାର ଶୀକାର ହୋଇଥିବା ଲୋକମାନଙ୍କୁ ଏହି ଆଇନ୍ ନୂଆ ଜୀବନ ଦେବ ସେ କହିଛନ୍ତି ଏହିଭଳି ଲୋକମାନେ ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ଭାରତରେ ବାସ କରି ଆସୁଛନ୍ତି ସେମାନେ ସବୁପ୍ରକାରର ଅଧିକାର ଓ ସୁବିଧାମାନ ପାଇବେ ଶ୍ରୀ ଶାହା କହିଛନ୍ତି ଭାରତରେ ବସବାସ କରୁଥିବା ଏଭଳି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା ଓ ସେମାନଙ୍କର ଦୁର୍ଦ୍ଦଶାର ଅବସାନ ପାଇଁ ଏହି ବିଲ୍ ଅଶାଯାଇଛି ଇତିମଧ୍ୟରେ କଂଗ୍ରେସ ବାମପଚ୍ଛୀ ଦଳ ଟିଏମ୍ସି ଏସ୍ପି ଡିଏମ୍କେ ବିଏସ୍ପି ଆର୍ଜେଡି ଏନ୍ସିପି ଓ ଟିଆର୍ଏସ୍ ଆଦି ଦଳ ଏହି ବିଲ୍କୁ ଅଣସାୟିଧାନିକ ଦର୍ଶାଇ ଏହାର ବିରୋଧ କରିଛନ୍ତି

ସେ କହିଛନ୍ତି ଯେଉଁ ଲୋକମାନେ ଭାରତରେ ଆସି ରହୁଛନ୍ତି କିନ୍ତୁ ଭାରତର ନାଗରିକତ୍ୱ ଅଧିକାର ଏବଂ ଅନ୍ୟାନ୍ୟ ସୁବିଧା ପାଉନାହାନ୍ତି ଏହି ବିଲ୍ ସେମାନଙ୍କ ଜୀବନରୁ ଅସ୍ଥିରତା ଦୂର କରିବ ନ୍ତଆଦିଲ୍ଲୀରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଏହି ଆଇନ ଦେଶର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବିଲ୍ ସହଜରେ ରାଜ୍ୟସଭାରେ ଗୃହୀତ ହେବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଚ୍ଛନ୍ତି

ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାବଡ଼ଚାନ୍ଦ ଗେହେଲତ ବିଲ୍କୁ ଉପସ୍ଥାପନ କରିଛନ୍ତି

ବରିଷ୍ଣ ନାଗରିକମାନଙ୍କ ପାଇଁ ବୃଦ୍ଧାଶ୍ରମ ଓ ଆବାସିକ ଯତ୍ନ ସେବା ଏଜେନ୍ସୀଗୁଡ଼ିକର ପଞ୍ଜୀକରଣ ଲାଗି ବିଲ୍ରେ ବ୍ୟବସ୍ଥା ଥିବା ବେଳେ ସେଗୁଡ଼ିକରେ ସର୍ବନିମ୍ବ ସ୍ରବିଧା ସ୍ରଯୋଗକୁ ନିର୍ଣ୍ଣିତ କରାଯିବାକୁ ମଧ୍ୟ ବିଲ୍ ମଧ୍ୟରେ ବ୍ୟବସ୍ଥା କରାଯାଇଛି

ଆବେଦନକାରୀମାନେ ସେହି କେନ୍ଦ୍ରଗୁଡ଼ିକୁ ଅନ୍ଲାଇନ୍ ସେମାନଙ୍କର ଆବେଦନପତ୍ର ପଠାଇପାରିବେ ସେହି କେନ୍ଦ୍ରଗୁଡ଼ିକ ବିଭିନ୍ନ କଲେଜ ଓ ଉଚ୍ଚମାଧ୍ୟମିକ ଶିକ୍ଷାଅନୁଷ୍ଠାନରେ ସ୍ଥାପନ କରାଯାଇଛି

କମିଶନ ଆଜି ରାଜ୍ୟ ବିଧାନସଭାରେ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରିଥିଲେ ଦଙ୍ଗାଗୁଡ଼ିକୁ ଯୋଜନାବଦ୍ଧ ଭାବେ କରାଯାଇ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ରିପୋର୍ଟରେ କୁହାଯାଇଛି ବରିଷ୍ଣ ପୁଲିସ୍ ଅଫିସର ଆର୍ବି ଶ୍ରୀକୁମାର ରାହୁଲ ଶର୍ମା ଓ ସଂଜୀବ ଭଟ୍ଟ କରିଥିବା ଅଭିଯୋଗଗୁଡ଼ିକ ଉପରେ ତଦନ୍ତ କରାଯାଇଛି ଓ ସେଗୁଡ଼ିକ ଭିଭିହୀନ ବୋଲି ତଦନ୍ତର୍ତ୍ରୁ ଜଣାପଡ଼ିଛି

ଏହି ଉପଗ୍ରହଗୁଡ଼ିକ ମହାକାଶରୁ ପୂଥିବୀପୃଷ୍ଠର ଫଟୋ ଉତ୍ତୋଳନରେ ଭାରତକୁ ଉଚ୍ଚସ୍ତରକୁ ନେଇଯିବ

ଝାଡ଼ଖଣ୍ଡ ପୋଲିଂ ଝାଡ଼ଖଣ୍ଡର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଭୋଟ୍ ନିଆଯାଉଥିବା କିଲ୍ଲାଗୁଡ଼ିକ ମଧ୍ୟରେ ରାଞ୍ଚ ରାମଗଡ଼ ହକାରିବାଗ କୋଡରମା ଚତ୍ରା ଗିରିଡ଼ି ଓ ଷଢ଼େଇକଳା ଖରସୁଆଁ ରହିଛି

ସେହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ରାଞ୍ଚ ହାତିଆ କାଙ୍କେ ରାମଗଡ଼ ଓ ବରକଠା

ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସିପି ସି ଓ ନିରା ଯାଦବ ଏଜେଏସ୍ୟୁ ପାର୍ଟି ମୁଖ୍ୟ ସୁଦେଶ ମାହତୋ ଜେଭିଏମ୍ ସଭାପତି ବାବୁଲାଲ ମରାଣ୍ଡି ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଶ୍ରମିକସଂଘ ନେତା ରାଜେନ୍ଦ୍ର ପ୍ରସାଦ ସିଂ ରାଜ୍ୟ ମହିଳା କମିଶନ ପୂର୍ବତନ ଚେୟାରପର୍ସନ ତଥା ସାହିତ୍ୟିକ ମହୁଆ ମାଝିଙ୍କ ଭଳି ପ୍ରମୁଖ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏସ୍ସି ଏନ୍କାଉଣ୍ଟର ତେଲଙ୍ଗାନା ପଶୁ ଚିକିତ୍ସକଙ୍କ ସାମୁହିକ ବଳାକ୍କାର ଓ ହତ୍ୟାମାମଲାର ଅଭିଯୁକ୍ତମାନଙ୍କର ପୁଲିସ୍ ସହ ସଂଘର୍ଷରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରିବା ବିଷୟରେ ବିଚାର କରାଯାଉଛି ବୋଲି ଆଜି ସୁପ୍ରିମ୍କୋର୍ଟ ଜଣାଇଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏ ସମ୍ୟନ୍ଧୀୟ ଆବେଦନଗୁଡ଼ିକର ଶୁଣାଣି କରି ଏହା କହିଛନ୍ତି ସେହି ସଂଘର୍ଷ ଘଟଣାର ନିରପେକ୍ଷ ଏସ୍ଆଇଟି ତଦନ୍ତ କରାଯିବା ବିଷୟ ଲୋଡ଼ି ଅନେକ ଆବେଦନ କରାଯାଇଥିଲା ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ନଟ୍ଟିର ଓ ସଂଜୀବ ଖନ୍ନା ମଧ୍ୟ ସଦସ୍ୟ ଅଛନ୍ତି ଏହି ଘଟଣାକୁ ତେଲଙ୍ଗନା ହାଇକୋର୍ଟ ବିଚାରକୁ ନେଇଛନ୍ତି ବୋଲି ସୁପ୍ରିମ୍କୋର୍ଟ ଅବଗତ ହୋଇଥିବାର ଖଣ୍ଡପୀଠ କହିଛନ୍ତି ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ ବିଚାରପତି ଦିଲ୍ଲୀରୁ ମାମଲାର ତଦନ୍ତ କରିବାକୁ କୋର୍ଟ୍ ଚାହୁଁଥିବାର ଖଣ୍ଡପୀଠ କହିଛନ୍ତି ଆବେଦନଗୁଡ଼ିକ ଉପରେ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରାଯାଇଛି